ସେ କହିଛନ୍ତି ନୂଆଦିଲ୍ଲୀର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଦ୍ୱିପକ୍ଷୀୟ ସଂପର୍କ ଅଗ୍ରାଧିକାର ନୀତିରେ ସାଉଦି ଆରବ ସହ ସଂପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି

ସେ କହିଛନ୍ତି ସାର୍ବଭୀମତ୍ୱ ଏବଂ କୌଶସି ଦେଶ ଅନ୍ୟ କୌଣସି ଦେଶର ଆଭ୍ୟନ୍ତର ବ୍ୟାପାରରେ ହସ୍ତକ୍ଷେପ ନ କରିବା ନୀତି ଆଧାରରେ ପଶ୍ଚିମ ଏସିଆ ବିବାଦର ସମାଧାନ କରାଯିବା ଉଚିତ ଶ୍ରୀ ମୋଦି କହିଚ୍ଚନ୍ତି ପଶ୍ଚିମ ଏସିଆ ଦେଶଗୁଡ଼ିକ ସହ ଭାରତର ଉତ୍ତମ ଦ୍ୱିପକ୍ଷିୟ ସଂପର୍କ ରହିଛି ଏବଂ ସେହି ଅଞ୍ଚଳରେ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ରହୁଛନ୍ତି ସାଉଦି ଆରବକୁ ଦିନିକିଆ ଗସ୍ତରେ ଯାଇଥିବା ଅବସରରେ ଆରବ ନିଉଜ୍ ସହ ସାକ୍ଷାତକାର ବେଳେ ଶ୍ରୀ ମୋଦି କହିଛନ୍ତି ସବୁ ପକ୍ଷଗୁଡ଼ିକୁ କଥାବାର୍ତ୍ତାରେ ଅଂଶଗ୍ରହଣ ପାଇଁ ସୁହାଇଲାଭଳି ପଦ୍ଧତି ଜରିଆରେ ସେହି ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ସ୍ଥାପନ ହୋଇପାରିବ ସେ କହିଛନ୍ତି ପଡ଼ୋଶୀ ରାଷ୍ଟକ୍ର ପ୍ରାଥମିକତା ଦେବା ତାଙ୍କ ସରକାରଙ୍କ ବୈଦେଶିକ ନୀତିରେ ପ୍ରାଧାନ୍ୟ ଦିଆଯାଉଛି ଏବଂ ସାଉଦି ଆରବ ସହ ଭାରତର ସଂପର୍କ ଏକ ଗୁରୁତ୍ୱପୂର୍ଣ୍ଣ ଦିପକ୍ଷିୟ ସଂପର୍କ ବୋଲି ବିବେଚନା କରାଯାଉଛି ରାଜା ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସଉଦ୍ ଓ ଯୁବରାଜ ମହଞ୍ମଦ ବିନ୍ ସଲମାନଙ୍କ ନେତୃତ୍ୱ ଅଧୀନରେ ଭାରତ ଓ ସାଉଦି ଆରବ ମଧ୍ୟରେ ଦ୍ୱିପକ୍ଷୀୟ ସଂପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଦୂଢ଼ ଆଶା ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ବ୍ୟବସାୟକୁ ସୁହାଇଲାଭଳି ପରିବେଶ ସ୍ବଷ୍ଟି କରିବା ପାଇଁ ଭାରତ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି ଏବଂ ବିଶ୍ୱ ଅଭିବୃଦ୍ଧି ଓ ସ୍ଥିରତାକୁ ଆଗେଇ ନେବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ପଦକ୍ଷେପ ନେଉଛି ଶ୍ରୀ ମୋଦି କହିଛନ୍ତି ତାଙ୍କର ଏହି ଗସ୍ତ କାଳରେ ସାମରିକ ଭାଗିଦାରୀ ପରିଷଦ ସଂକ୍ରାନ୍ତ ରାଜିନାମା ସମେତ ଦୁଇଦେଶ ମଧ୍ୟରେ ଅନେକଗ୍ରୁଡ଼ିଏ ରାଜିନାମା ସ୍ୱାକ୍ଷରିତ ହେବ ଯାହାଦ୍ୱାରା ଦୁଇଦେଶ ମଧ୍ୟରେ ଭିନ୍ନ ଭିନ୍ନ ନୂଆ କ୍ଷେତ୍ରରେ ସହଯୋଗ ସ୍ଥାପନ ହୋଇ ପାରିବ ସେ କହିଛନ୍ତି ଭାରତ ଓ ସାଉଦିଆରବ ଭଳି ଏସୀୟ ରାଷ୍ଟ୍ରଗୁଡ଼ିକ ନିଜ ନିଜର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସମାନ ପ୍ରକାରର ନିରାପତ୍ତା ଜନିତ ବିପଦର ସମ୍ମୁଖୀନ ହେଉଛନ୍ତି ଏଣୁ ଦୁଇ ରାଷ୍ଟ୍ର ସନ୍ତାସବାଦ ଦମନ ଓ ନିରାପତ୍ତା ତଥା ଭାଗିଦାରୀ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରି ପ୍ରଗତି ହାସଲ କରିବାକୁ ଲକ୍ଷ୍ୟ ରଖିବା ଉଚିତ

ଉପତ୍ୟକାରେ ପରିସ୍ଥିତି ସଂକ୍ରାନ୍ତରେ ପାକିସ୍ତାନର ଅପପ୍ରଚାରର ମୁକାବିଲା ପାଇଁ କୂଟନୈତିକ ଆଭିମୁଖ୍ୟ ବୃଦ୍ଧି କରିବା ଏବଂ ସରକାରଙ୍କ ତରଫରୁ ପ୍ରଶାସନିକ ଅଗ୍ରାଧିକାର ଓ ଭାରତର ବିକାଶ ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଏହି ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀର ଯାଇଛନ୍ତି ଗସ୍ତ ପୂର୍ବରୁ ୟୁରୋପୀୟ ସଂଘର ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତକାଲି ନୂଆଦିଲ୍ଲୀରେ ସାକ୍ଷାତ କରିଥିଲେ କଥାବାର୍ଭା ସମୟରେ ସନ୍ତାସବାଦକୁ ସାହଯ୍ୟ ଓ ସମର୍ଥନ କରୁଥିବା ବ୍ୟକ୍ତି ଏବଂ ଦେଶଗୁଡ଼ିକ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ସେମାଙ୍କୁ ସ୍ୱଷ୍ଟ ଭାବେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ୟୁରୋପୀୟ ସଂଘର ସାଂସଦମାନଙ୍କ ଏହି ଗସ୍ତ ଜାମ୍ମୁ କାଶ୍ମର ଓ ଲଦାଖ ଅଞ୍ଚଳରେ ସାଂସ୍କୃତିକ ଓ ବିବିଧ ଧର୍ମର ପରମ୍ପରା ସଂକ୍ରାନ୍ତରେ ସେମାନେ ଭଲ ଭାବେ ଅବଗତ ହୋଇପାରିବେ ମହା ଗମେଣ୍ଟ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ସଜବାଜ ଚାଲିଥିବାବେଳେ କ୍ଷମତା ବର୍ଷନ ସମାନ ଭାବେ କରିବା ପାଇଁ ବିଜେପିର ଅଂଶୀଦାର ଦଳ ଶିବସେନା ଦାବି ଉପସ୍ଥାପନ କରିଛି ରାଜ୍ୟରେ ପରବର୍ତ୍ତୀ ମେଣ୍ଟ ସରକାର ଗଠନ ପାଇଁ ଦାବି କରିବା ପୂର୍ବରୁ ବିଜେପି ସମାନ ସମାନ ସ୍ବତ୍ରରେ କ୍ଷମତା ବଣ୍ଟନ କରିବ ବୋଲି ଲିଖିତ ପ୍ରତିଶ୍ରତି ଦେବାକୁ ଶିବସେନା ଦାବି କରିଛି ତେଣେ ବିଜେପି କହିଛି ନିର୍ଦ୍ଦଳୀୟ ବିଧାୟକମାନଙ୍କର ସମର୍ଥନ ରହିଥିବାରୁ ଶିବସେନା ସହ ମିଶି ରାଜ୍ୟରେ ସହଜରେ ସରକାର ଗଠନ କରାଯିବ ଜେକେ ବୋର୍ଡ ଏକ୍ଜାମ୍ ଜାମ୍ମୁ କାଶ୍ମୀରରେ କାଶ୍ମୀର ଡିଭିଜନାଲ୍ କମିଶନର୍ ବସିର୍ ଅହମ୍ମଦ ଖାଁ ସ୍କୁଲ୍ ବୋର୍ଡ଼ ପରୀକ୍ଷା ନିର୍ବିଘୁରେ ସମ୍ପନ୍ନ ହେବା ସଂକ୍ରାନ୍ତରେ ସମସ୍ତ ଡେପୁଟି କମିଶନର୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆଜିଠାରୁ ଆରନ୍ତ ହୋଇଥିବା ବୋର୍ଡ଼ ପରୀକ୍ଷାଗୁଡ଼ିକ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିବା ପରେ ସେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ପରୀକ୍ଷାର ବହୁ ପୂର୍ବରୁ ନିଜ ନିଜ ଥାନାଗୁଡ଼ିକରେ ପରୀକ୍ଷା ସାମଗ୍ରୀ ଜମା କରିବା ବିଷୟ ନିଣ୍ଟିତ କରିବାକୁ ସ୍କୁଲ୍ ବୋର୍ଡ଼ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ପରୀକ୍ଷା ଶେଷ ହେବା ପରେ ଉତ୍ତର ପତ୍ରଗୁଡ଼ିକୁ ସମ୍ପୃକ୍ତ ଥାନାଗୁଡ଼ିକରେ ଜମା କରାଯିବ

ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତ୍ତାରପୁର କରିଡର ରାଜିନାମା ଅନୁଯାୟୀ ଦିନକ ପାଇଁ ଆସ୍ୱଥିବା ଭାରତୀୟମାନଙ୍କୁ ଭିସାର ଆବଶ୍ୟକତା ପଡ଼ିବ ନାହିଁ ଏବଂ କେବଳ ଗୁରୁଦ୍ୱାର ବାବା ନାନକଦେବଙ୍କ ପୀଠ ଦର୍ଶନ ପାଇଁ ସେମାନଙ୍କୁ ଅନୁମତି ଦିଆଯିବ ଯେଉଁମାନେ ଅନ୍ୟ ଦେଶଗୁଡ଼ିକରୁ ଆସିବେ ସେମାନଙ୍କ ପାଇଁ ଭିସା ଆବଶ୍ୟକ ହେବ ଓ ଅନ୍ୟ ଧାର୍ମିକସ୍ଥଳୀଗୁଡ଼ିକୁ ସେମାନେ ଦର୍ଶନ କରିପାରିବେ

ଏହି ଶ୍ରେଣୀର ଭୋଟ୍ଦାତାମାନଙ୍କ ପାଇଁ ଭୋଟ୍ଦାନ ବ୍ୟବସ୍ଥାକୁ ସହଜ କରିବା ପାଇଁ ନିର୍ବାଚନ ଆୟାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି

ଦିବ୍ୟାଙ୍ଗଜନ ରେଲୱେ ଭାକାନ୍ସିଜ୍ ଦିବ୍ୟାଙ୍ଗମାନଙ୍କ ପାଇଁ ସଂରକ୍ଷିତ ପଦବୀଗୁଡ଼ିକରେ କେବଳ ଦିବ୍ୟାଙ୍ଗମାନଙ୍କୁ ହିଁ ନିଯୁକ୍ତି ଦିଆଯିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଶ୍ରତି ଦିଆଯାଇଛି ଗତକାଲି ରେଳବାଇ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଭିନ୍ନକ୍ଷମ ମାନଦଣ୍ଡ ପୂରଣ କରୁଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ନିଜ ନିଜର ରେଳବାଇ ଜୋନ୍ ଓ ଖାଲିଥିବା ପଦବୀଗୁଡ଼ିକରେ ନିଯୁକ୍ତି ଦିଆଯିବ ଏହି ପଦବୀଗୁଡ଼ିକରେ ଆଉ କାହାକୁ ନିଯୁକ୍ତି ଦିଆଯିବ ନାହିଁ ବୋଲି ରେଳବାଇ ପକ୍ଷରୁ ସ୍ୱଷ୍ଟ କରାଯାଇଛି ଇସ୍ତାହାରରେ ଏ କଥା ମଧ୍ୟ କୁହାଯାଇଛି ଉପଯୁକ୍ତ ଭିନୁକ୍ଷମ ମାନଦଣ୍ଡ ପୂରଣ କରୁନଥିବା କ୍ଷେତ୍ରରେ ଖାଲି ପଦବୀଗୁଡ଼ିକୁ ପରବର୍ତ୍ତୀ ନିଯୁକ୍ତି ବିଜ୍ଞପ୍ତି ପାଇଁ ସୁରକ୍ଷିତ ରଖାଯିବ ଭାରତୀୟ ରେଳବାଇରେ ଯୋଗ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ସଂରକ୍ଷିତ ଆସନ ପୂରଣ କ୍ଷେତ୍ରରେ ଅନିୟମିତତା ହେଉଥିବା ଅଭିଯୋଗ କରି ଦିବ୍ୟାଙ୍ଗମାନେ ନୂଆଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ରେଳବାଇ ପକ୍ଷରୁ ଏପରି ସ୍ୱଷ୍ଟିକରଣ ଦିଆଯାଇଛି

ବସ୍ଗୁଡ଼ିକରେ ମହିଳାମାନଙ୍କ ସୁରକ୍ଷା ପାଇଁ ମୁତୟନ କରାଯାଇଥିବା ମାର୍ଶାଲ ବ୍ୟବସ୍ଥା ଡିଟିସି ଓ କ୍ଲଷ୍ଟର ବସ୍ଗୁଡ଼ିକ ପାଇଁ ସଂପ୍ରସାରଣ କରାଯାଇଛି

ଭୂମିକମ୍ପର ପ୍ରଭାବରେ କୋଠାଗୁଡ଼ିକ ଦୋହଳି ଯିବାରୁ ଲୋକମାନେ ଘର ଭିତରୁ ବାହାରକୁ ପଳାଇଯାଇଥିଳେ ଆମେରିକାର ଭୌଗୋଳିକ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି ଅଳ୍ପ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ମିଣ୍ଡାନାଓ ଦୀପରେ ଅନୁଭୂତ ହୋଇଛି ଏହିମାସ ଆରମ୍ଭରୁ ସେଠାରେ ଏକ ଭୟଙ୍କର ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥିଲା ତେବେ ଏହି ଭୂମିକମ୍ପର ପ୍ରଭାବରେ ସୁନାମୀ ବିପଦ ନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି

ଭୋଟ୍ ଗ୍ରହଣ ସମୟରେ ବିରୋଧୀ ଲେବର ପାର୍ଟିର ସାଂସଦମାନେ ଅନୁପସ୍ଥିତ ରହିବାରୁ ପ୍ରସ୍ତାବ ସପକ୍ଷରେ ଆବଶ୍ୟକୀୟ ଦୁଇ ତୂତୀୟାଂଶ ସମର୍ଥନ ମିଳିପାରି ନଥିଲା ବିବିସି ସମ୍ଭାଦ ସଂସ୍ଥା କହିଛି ନିର୍ବାଚନ କରିବା ପାଇଁ ତୂତୀୟଥର ପାଇଁ ତାଙ୍କର ପ୍ରସ୍ତାବକୁ ସାଂସଦମାନେ ପ୍ରତ୍ୟାଖ୍ୟାନ କରିଥିବାରୁ ସେ ପୁଣିଥରେ ବଡ଼ ଦିନ ପୂର୍ବରୁ ଉଦ୍ୟମ କରିବାର ଆଶା କରାଯାଉଛି ଶ୍ରୀ ଜନ୍ସନ୍ କହିଛନ୍ତି ଦେଶକୁ ଆଉ ବହୁଦିନ ପର୍ଯ୍ୟନ୍ତ ପାର୍ଲାମେଣ୍ଟ ମୁଣ୍ଡଜାମିନ୍ରେ ରଖିପାରିବ ନାହିଁ ଏବଂ ପାର୍ଲାମେଣ୍ଟ ଅଚଳ ହୋଇପଡ଼ିଛି ସାଧାରଣ ନିର୍ବାଚନକୁ ସମର୍ଥନ କରିବା ପାଇଁ ଲେବର ପାର୍ଟିର ନେତା ଜେରେମି କୋରବିନ୍ ପ୍ରତ୍ୟାଖ୍ୟାନ କରିଥିବା ବିଷୟକୁ ଶ୍ରୀ ଜନ୍ସନ୍ ତୀବ୍ର ସମାଲୋଚନା କରିଛନ୍ତି

ବ୍ୟାଡ୍ମିଣ୍ଟନ ଜର୍ମାନୀରେ ଆଜିଠାରୁ ଆରମ୍ଭ ହେଉଥିବା ସାର୍ ଲୋର୍ଲକ୍ସ ଓପନ୍ ସୁପରଟୁର୍ ହଣ୍ଡ୍ରେଡ୍ ବ୍ୟାଡ୍ ମିଣ୍ଟନ ପ୍ରତିଯୋଗୀତାରେ ସାଇନା ନେହେଓ୍ବାଲ୍ ଓ ଲକ୍ଷ୍ୟ ସେନ୍ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ ଗତ ଜାନୁଆରୀ ମାସରେ ଇଷ୍ଡୋନେସିଆ ମାଷ୍ଟର୍ସ ପ୍ରତିଯୋଗିତାରେ ବିଜୟ ପରେ ସାଇନା ନେହେଓ୍ବାଲ୍ ଖାଲି ହାତରେ ବସିଥିବାରୁ ବର୍ତ୍ତମାନ ଏହି ପ୍ରତିଯୋଗିତାକୁ ହାତେଇବା ପାଇଁ ଜୋରସୋରରେ ଉଦ୍ୟମ କରିବେ ବୋଲି ଆଶା କରାଯାଉଛି ଜର୍ମାନୀର ଫେବିୟେନେ ଡେପ୍ରେକ୍ଙ୍କୁ ସେ ମହିଳା ସିଙ୍ଗଲ୍ୱ ବିଭାଗରେ ପ୍ରଥମେ ମୁକାବିଲା କରିବେ